ପିଏମ୍ ଆସାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆସାମରେ ମୌଳିକ ଢାଞ୍ଚା ବିକାଶ ପାଇଁ ଉଭୟ କେନ୍ଦ୍ର ସରକାର ଓ ଆସାମ ସରକାର ଏକାଠି ମିଶି କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ଆସାମରେ ତୈଳ ଓ ଗ୍ୟାସ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଆରମ୍ଭ କରାଯାଇଛି ଧେମାଜୀ ଜିଲ୍ଲାର ଶିଲାପଥରଠାରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆସାମ ବିକାଶ ପଥରେ ଅଗ୍ରସର ହେବାକୁ ସମ୍ପର୍ଣ୍ଣ ସକ୍ଷମ ଥିବା ସଭ୍ଜେ ପୂର୍ବତନ ସରକାରମାନେ ଆସାମ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି ଚଳିତ ବର୍ଷ ଆସାମକୁ ପ୍ରଧାନମନ୍ତ୍ରୀଙ୍କର ଏହା ତୂତୀୟ ଗସ୍ତ

ଏହାଛଡ଼ା ତିନ୍ସୁକିଆର ମକୁମ୍ ସ୍ଥିତ ହେବେଡ଼ା ଗ୍ରାମଠାରେ ସେ ଗ୍ୟାସ୍ କମ୍ପ୍ରେସର୍ ଷ୍ଟେସନ୍କୁ ମଧ୍ୟ ଉହର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଧେମାଜ୍ଞୀ ଇଞ୍ଜିନିୟରି କଲେଜ୍କୁ ଉଦ୍ଘାଟନ କରିବା ସହ ସୁଆଲ୍କୋଚି ଇଞ୍ଜିନିୟରିଂ କଲେଜ୍ର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ଅବସରରେ ଆସାମ ରାଜ୍ୟପାଳ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦିବୃଗଡ଼ ଏମ୍ପି ରାମେଶ୍ୱର ତେଲି ଓ ବହୁ ବିଧାୟକ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ବୋଧନ ଦେଇ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଆସାମର ଯୁବାମାନଙ୍କ ପାଇଁ ନିଯୁକ୍ତି ସୁଯୋଗମାନ ସୃଷ୍ଟି କରିବ ଆସାମରେ ଉଜ୍ଜଳା ଯୋଜନା ସଫଳ ହୋଇଥିବାର ଦର୍ଶାଇ ସେ କହିଛନ୍ତି ଆସାମର ଚା' ପର୍ଯ୍ୟଟନ ହସ୍ତତ୍ତ ଓ ହସ୍ତଶିଳ୍ପ କ୍ଷେତ୍ର ଆସାମକୁ ଆତ୍ମନିର୍ଭର କରାଇବ ଇସିଆଇଡବ୍ଲୁବି ପୋଲ୍ସ ନିର୍ବାଚନ କମିଶନ କହିଛି ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କୁ ମୁତୟନ କରିବା ଏକ ବିଧିବଦ୍ଧ ପ୍ରକ୍ରିୟା

କମିଶନ୍ କହିଛି ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକୁ ଆଗୁଆ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କୁ ପଠାଯିବାର ପରାମ୍ପରା ରହିଛି କମିଶନ୍ କହିଛି ପୂର୍ବ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କୁ ପଠାଯାଇଥିଲା ବର୍ତ୍ତମାନ ଯେଉଁ ରାକ୍ୟଗୁଡ଼ିକରେ ନିର୍ବାଚନ ହେଉଛି ସେଗୁଡ଼ିକୁ କେନ୍ଦ୍ରୀୟ ବାହିନୀ ଯବାନମାନଙ୍କୁ ପଠାଯାଉଛି ନିର୍ବାଚନ କମିଶନ୍ କହିଛି ଆସାମ କେରଳ ତାମିଲନାଡୁ ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେହି ରାକ୍ୟଗୁଡ଼ିକୁ କେନ୍ଦ୍ରୀୟ ପୁଲିସ୍ ଯବାନମାନଙ୍କୁ ପଠାଯାଉଛି

ଏହି ମାମଲାର ଏନ୍ଆଇଏ ତଦନ୍ତ କରୁଥିଲା ମୁମ୍ବାଇ ସ୍ଥିତ ନାନାବତୀ ହସ୍କିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଛି ମହାରାଷ୍ଟ୍ର ସରକାର ତାଙ୍କୁ ଚିକିହା ପାଇଁ ହସ୍ୱିଟାଲ୍ରେ ଭର୍ତ୍ତି କରିଛନ୍ତି

ବମ୍ବେ ହାଇକୋର୍ଟର ଜଷ୍ଟିସ୍ ଏସ୍ଏ ଶିନ୍ଦେ ଓ ମନିଶ୍ ପିଟାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ରାୟ ଦେଇ କହିଛନ୍ତି ବାର୍ବାରା ରାଓଙ୍କ ସ୍ପାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ହସ୍ୱିଟାଲ୍ରୁ ବାହାରକୁ ପଠାଯାଇ ପାରିବ ଓ ଏହା ପରେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ମିଳିପାରିବ ହାଇକୋର୍ଟ କହିଛନ୍ତି ଶ୍ରୀ ରାଓଙ୍କୁ ମାନବିକ ଅଧିକାର ଓ ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ ଭିତ୍ତି କରି ସ୍ୱାସ୍ଥ୍ୟଗତ କାରଣ ଉପରେ ଜାମିନ୍ ମଞ୍ଜର କରାଯାଇଛି ରାଓଙ୍କ ଜାମିନ୍ ଉପରେ ଅନେକ କଡ଼ା ସର୍ତାବଳୀ ଲାଗୁ କରାଯାଇଛି

ବାରବାରା ରାଓ ଏନ୍ଆଇଏକୁ ତାଙ୍କର ପାସ୍ପୋର୍ଟ୍ ଦେଇସାରିଛନ୍ତି ଓ ତାଙ୍କ ତାଙ୍କର ସହଯୋଗୀମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ମନା କରାଯାଇଛି

ମେହବୁବା ମୁଫ୍ତୀ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତୀ ପିପୁଲ୍ମ ଡେମୋକ୍ରାଟିକ୍ ପାର୍ଟିର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି

ମେହବୁବା ମୁଫତୀ ଆଗାମୀ ତିନି ବର୍ଷ ପାଇଁ ଜାନ୍ପୁ କାଶ୍ମୀର ପୁପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ

ପୁଡୁଚେରୀ ବିଧାନସଭାରେ ସେ ଆସ୍ଥାସୂଚକ ଭୋଟ ଲୋଡ଼ିଥିଲେ

ପରେ ତାଙ୍କ ପଦରୁ ଇସ୍ତଫା ଦେଇ ଶ୍ରୀ ନାରାୟଣସ୍ୱାମୀ କହିଛନ୍ତି ତାଙ୍କର କ୍ୟାବିନେଟ୍ ସହକର୍ମୀବୃନ୍ଦ ଓ ଡିଏମ୍କେର ସଦସ୍ୟମାନେ ଉପରାଜ୍ୟପାଳଙ୍କୁ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି ଉପରାଜ୍ୟପାଳ ସେମାନଙ୍କର ଇସ୍ତଫାପତ୍ର ଗ୍ରହଣ କରିବାକୁ ସେ ତାଙ୍କୁ ନିବେଦନ କରିଥିଲେ

ମରିସସ୍ ବୈଦେଶିକ ମନ୍ତ୍ରୀ ଆଲାନ୍ ଗାନୁଙ୍କ ସହ ସେ ଏକ ବୈଠକରେ ଯୋଗ ଦେଇଛନ୍ତି କିଛି ଟ୍ୱିଟ୍ ବାର୍ଭାରେ ସେ କହିଛନ୍ତି ବୈଠକରେ ମୋଟାମୋଟି ଦ୍ୱିପକ୍ଷିୟ ସମ୍ପର୍କ ଓ ଉଭୟ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କର ବିକାଶ ଉପରେ ପୁଙ୍ଗାନୁପୁଙ୍ଖ ଆଲୋଚନା କରାଯାଇଛି ମରିସସ୍ର ଅର୍ଥନୈତିକ ସୁଧାର ଓ ବିକାଶରେ ଭାରତ ସହାୟତା କରିବାକୁ ପ୍ରସ୍ତୁତ ଥିବାର ସେ ଦୋହରାଇଛନ୍ତି ଶ୍ରୀ ଜୟଶଙ୍କର ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ ଜଗନ୍ନାଥଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛାବାର୍ତ୍ତା ଜଣାଇଛନ୍ତି ଉଭୟ ନେତା ବିଭିନ୍ନ ମୌଳିକଢାଞ୍ଚା ବିକାଶ ପ୍ରକଳ୍ପ ଉପରେ ସବିସ୍ଚତ ଆଲୋଚନା କରିଛନ୍ତି ପ୍ରକଳ୍ପଗୁଡ଼ିକୁ ଠିକ ସମୟରେ କାର୍ଯ୍ୟକାରୀ କରାଇଥିବାରୁ ସେ ମରିସସ୍ ସରକାରଙ୍କ ପ୍ରଶଂସା କରିଛନ୍ତି ଏକ ବିବୃଭିରେ ଶ୍ରୀ ଜୟଶଙ୍କର କହିଛନ୍ତି ମରିସସ୍ କୋବିଡ୍ରୁ ସୁରକ୍ଷିତ ଥିବା ବିଶ୍ୱର କିଛି ଦେଶ ମଧ୍ୟରେ ଅନ୍ୟତମ କୋବିଡ୍ ନାଇଷ୍ଟିନ୍ର ଠିକ୍ ସମୟରେ ମୁକାବିଲା କରିପାରିଥିବାରୁ ସେ ମରିସସ୍ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏଥରକୁ ମିଶାଇ ଭାରତ ତୃତୀୟ ଥର ପାଇଁ ବ୍ରିକ୍ସ ଶିଖର ବୈଠକର ଆୟୋଜେନ କରିବ

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଓ୍ୱାଙ୍ଗ୍ ଓ୍ବେନ୍ବିନ୍ ବେଜିଙ୍ଗ୍ରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଚୀନ୍ ଭାରତ ସମେତ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଜଣାଇଛନ୍ତି ସେ କହିଛନ୍ତି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ନିଷ୍କଭିକୁ ଚୀନ୍ ସର୍ବଦା ଗୁରୁତ୍ୱଦେଇ ଆସୁଛି ଓ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ଓ ଏକତା ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରତିବଦ୍ଧ ବ୍ରିକ୍ସ ଚଳିତ ବର୍ଷ ଏହାର ପଞ୍ଚଦଶ ବାର୍ଷିକୀ ପାଳନ କରିବ କିନ୍ତୁ ଭାରତ ତ୍ରୟୋଦଶ ବ୍ରିକ୍ସ ଶିଖର ବୈଠକରେ ଅଧ୍ୟକ୍ଷତା କରିବ